ପିଏମ୍ ବାଂଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର 'ପଡ଼ୋଶୀ ଦେଶ ପ୍ରଥମେ' ନୀତିରେ ବାଙ୍ଗ୍ଲାଦେଶ ପ୍ରମୁଖ ସ୍ଥାନରେ ରହିଛି ବାଙ୍ଗ୍ଲାଦେଶ ସହ ସମ୍ପର୍କକୁ ସେ ସର୍ବଦା ଅଗ୍ରାଧକାର ଦେଇ ଆସୁଥିବାର ଶ୍ରୀ ମୋଦି କହିଛନ୍ତି ଭାରତ ଓ ବାଙ୍ଗ୍ଲାଦେଶ ମଧ୍ୟରେ ପ୍ରଥମ ଭର୍ଚୁଆଲ୍ ଶିଖର ବୈଠକରେ ଉଦ୍ଘାଟନୀ ଅଭିଭାଷଣ ଦେଇ ଶ୍ରୀ ମୋଦି କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଚଳିତ ବର୍ଷ ସମଗ୍ର ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ୍ ହୋଇପଡ଼ିଛି ଓ ଭାରତ ଏବଂ ବାଙ୍ଗ୍ଲାଦେଶ ମଧ୍ୟରେ ଉତ୍ତମ ସହଯୋଗ ସ୍ଥାପନକ୍ର ନେଇ ସେ ଆନନ୍ଦ ଅନୁଭବ କରୁଛନ୍ତି ଉଭୟ ଦେଶ ମଧ୍ୟରେ ଔଷଧପତ୍ର ଡାକ୍ତରୀ ସରଞ୍ଜାମ ଓ ଚିକିତ୍ସା କ୍ଷେତ୍ରର ପେସାଦାରମାନଙ୍କର ଆଦାନ ପ୍ରଦାନ ହୋଇପାରୁଛି ସେ କହିଛନ୍ତି କୋବିଡ୍ ପ୍ରତିଷେଧକ ଉତ୍ପାଦନରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତମ ସହଯୋଗ ସ୍ଥାପନ ହୋଇଛି ବାଙ୍ଗ୍ଲାଦେଶର ମୋଟ୍ ପ୍ରତିଷେଧକ ଆବଶ୍ୟକତାର ପ୍ରରଣରେ ଭାରତ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟକ୍ଷେତ୍ର ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଉଛି ଶ୍ରୀ ମୋଦି କହିଛନ୍ତି ସ୍ଥଳସୀମା ବାଣିଜ୍ୟ କାରବାର କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡ଼ିକୁ କମ୍ କରାଯାଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିଛି ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃତ୍ କରିବାପାଇଁ ଭାରତ ତା'ର ପ୍ରତିଶ୍ରତିବଦ୍ଧତାର ପୂରଣ କରିଛି ସେ କହିଛନ୍ତି ବିଜୟ ଦିବସର ଗୋଟିଏ ଦିନ ପରେ ଆଜିର ଏହି ବୈଠକ ଅନୁଷ୍ଠିତ ହୋଇଥିବାର୍ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ଭାରତ ବାଙ୍ଗ୍ଲାଦେଶ ଭର୍ଚ୍ଚଆଲ୍ ଶିଖର ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଙ୍ଗ୍ଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ବଙ୍ଗବନ୍ଧ ବାପ୍ର ଡିଜିଟାଲ୍ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି ଦୁଇ ନେତା ଚିଲାହାତୀ ହଳଦୀବାଡ଼ି ରେଳ ଲାଇନ୍କୁ ମଧ୍ୟ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି କୋବିଡ୍ ଷ୍ଟାଟସ୍ କୋବିଡ୍ର ମୁକାବିଲାରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକତ୍ତାଞାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ମନ୍ତ୍ରଣାଳୟ କହିଛି ଏହାଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି

ମନ୍ତ୍ରଣାଳୟ କହିଛି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଖରିଫ୍ ଫସଲ୍ ସଂଗ୍ରହ କରୁଛନ୍ତି ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ତେଲଙ୍ଗାନା ଉତ୍ତରାଖଣ୍ଡ ତାମିଲ୍ନାଡୁ ଚଣ୍ଡୀଗଡ଼ ଜାମ୍ମୁ କାଶ୍କୀର କେରଳ ଗୁଜୁରାତ୍ ଆନ୍ଧ୍ରପ୍ରଦେଶ ଛତିଶଗଡ଼ ଓଡ଼ିଶା ମଧ୍ୟପ୍ରଦେଶ ମହରାଷ୍ଟ୍ର ଓ ବିହାର ଆଦି ରାଜ୍ୟରୁ ଧାନ ସଂଗ୍ରହ କାରି ରହିଛି

ନୂଆଦିଲ୍ଲୀରେ କ୍ୟାବିନେଟ୍ ବୈଠକ ପରେ ସାୟାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଆଖୁଚାଷୀମାନଙ୍କର ବ୍ୟାଙ୍କ୍ ଜମାଖାତାରେ ସିଧାସଳଖ ସବ୍ସିଡି ଅର୍ଥ କମା କରିବାକୁ କ୍ୟାବିନେଟ୍ ନିଷ୍ପଭି ନେଇଛି

ଶ୍ରୀ ଜାବ୍ଡେକର କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ବିଦ୍ୟୁତ୍ ବ୍ୟବସ୍ଥା ବିକାଶ ପ୍ରକଳ୍ପ ବାବଦ ସଂଶୋଧିତ ଖର୍ଚ୍ଚ ଅଟକଳକୁ ମଧ୍ୟ ସିସିଇଏ ଅନୁମୋଦନ କରିଛି

ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତିର ପୂର୍ବଣ କରୁଥିବା ବିଷୟ ଏଥିରୁ ପ୍ରମାଣିତ ହେଉଛି

ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ଡେମିନିକ୍ ର୍ୟାବ୍ ଶ୍ରୀ ମୋଦିଙ୍କୁ ସାକ୍ଷାତ୍ କରି ତାଙ୍କୁ ଏହି ଚିଠି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ ଗ୍ରହଣ କରିଛନ୍ତି

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ କନ୍ସନ୍ଙ୍କ କାର୍ଯ୍ୟାଳୟର୍ ପ୍ରକାଶିତ ଏକ ବିବୃଭିରେ କୁହାଯାଇଛି ଭାରତ ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ଅତିଥି ରାଷ୍ଟ ଥିବାରୁ ଶ୍ରୀ ଜନ୍ସନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଚିଠି ଲେଖି ଆମନ୍ତ୍ରଣ ଜଣାଇଛନ୍ତି

ଅର୍ଥ ମନ୍ତ୍ରଣାଳୟ କହିଛି ଏହା ହେଉଛି ଏଧରଣର ଦ୍ୱିତୀୟ ପ୍ରକଳ୍ପ

ଏହି ପ୍ରକଳ୍ପ ଦେଶର ଗରିବ ଓ ଅବହେଳିତ ଲୋକମାନଙ୍କୁ କୋବିଡ୍ରୁ ସୁରକ୍ଷା ଦେବାରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ